ଓଡ଼ିଶାକୁ ଏକ ସମୂବ ରାଜ୍ୟରେ ପରିଶତ କରିବାପାଇଁ ଆପଣମାନଙ୍କ ଭଲ ପାଇବା ଓ ସହଯୋଗ ସର୍ବଦା ଗୁରୁତ୍ ବହନ କରେ ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍ ଓ ଦଳୀୟ କର୍ମୀଙ୍କୁ ମୋର ଶୁଭେଛା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି

ପ୍ରଶ୍ନକାଳରେ ବିଜେଡ଼ି ସଦସ୍ୟ ଭ୍ପିନ୍ଦର ସିଂଙ୍କ ମ୍ଳପ୍ରଶ୍ନ ଉପରେ କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ନରସିଂହ ମିଶ୍ର ତାରାପ୍ରସାଦ ବାହିନୀପତି ବିଜେପି ସଦସ୍ୟ ଜୟନାରାୟଶ ମିଶ୍ର ନାଉରୀ ନାୟକ ବିଜେଡ଼ି ସଦସ୍ୟ ଲତିକା ପ୍ରଧାନ ଏବଂ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ ଧାନମ ଚାଷୀମାନେ ମିଲରମାନଙ୍କୁ ଅପେକ୍ଷା କରି ରହିବା ଏବଂ ଧାନ ଦେଲା ପରେ ଅର୍ଥ ପାଇବାକୁ ବିଳମ୍ୟ ନେଇ ସଦସ୍ୟମାନେ ବାରମ୍ୟାର ପ୍ରଶ୍ନ କରିଥିଲେ

ଏହି ବିଲ୍ରେ ବ୍କ୍ତିବିଶେଷଙ୍କୁ ଆତଙ୍ବାଦୀ ଘୋଷିତ କରିବାର ପ୍ରାବଧାନ ରହିଛି କଂଗ୍ରେସ ଏହି ବିଲ୍ର ସଂଶୋଧନର ବିରୋଧ କରିଛି

ତେଣୁ ଏଥପାଇଁ ଆଇନ ନୁହେଁ ବରଂ ପ୍ରକ୍ରିୟା ଉପରେ ଧ୍ଧାନ ଦେବା ଆବଶ୍ୟକ ବୋଲି ଶ୍ରୀ ଶାହା କହିଥିଲେ ସେହିପରି ବ୍ୟକ୍ତିବିଶେଷଙ୍ଙ୍ ଆତଙ୍କବାଦୀ ଘୋଷିତ କରିବାର ପ୍ରାବଧାନ ମିଳିତ ଜାତିସଂଘରେ ଅଛି

ବିଭିନ୍ ବିଷୟବସ୍ତୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିକର ମନକଥା ବାଙ୍କିବାପାଇଁ ଆଶା କର୍ବଛନ୍ତି ଜନସାଧାରଣ ସେମାନଙ୍କର ମତାମତ ଓ ବିଚାରଧାରା ପଠାଇବାପାଇଁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି

ପ୍ରତ୍ୟୁଷରୁ ଭୁବନେଶ୍ୱରଠାରେ କଳିଙ୍ଗ ଷ୍ଟାଡିୟମ୍ରୁ ଆୟକର ଭବନ ପର୍ଯ୍ୟନ୍ତ ସଚେତନତା ପଦଯାତ୍ରା ହୋଇଥିଲା ଏଥିରେ ଆୟକର ବିଭାଗର ବହୁ ଅଧିକାରୀ ଯୋଗ ଦେଇଥିଲେ ଏହାପରେ ରକ୍ତଦାନ ଶିବିରରେ ଅଧିକାରୀମାନେ ରକ୍ତଦାନ କରିବା ସହ କ୍ୟାପିଟାଲ୍ ହସିଟାଲ୍ରେ ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଥିଲେ

ବର୍ଉମାନ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଛି

ଆଜି ଦିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷିତ ହେବ

ଦ୍ୱାର ବନ୍ଦ କରାଯାଇ ନୀତି ସମାପନ କରାଯିବା ସମୟରେ ଶ୍ରୀକୀଉମାନଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ନାହି ବନକ ଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ବନ୍ଦ ରହିବା ସହ ସାଧାରଣ ଦର୍ଶନ ମଧ୍ଧ ବନ୍ଦ ରହିବ ବନକଲାଗି ପରେ ମହାସ୍ନାନ ଅନୁଷିତ ହେବ